ସିଙ୍ଗାପୁର ଫ୍ଲାଇଟ୍ ଏୟାର ଇଣ୍ଡିଆର ପ୍ରଥମ ବିମାନ ସିଙ୍ଗାପୁରରୁ ଭାରତୀୟ ନାଗରିକମାନଙ୍କୁ ଧରି ନୂଆଦିଲ୍ଲୀରେ ଆସି ଅବତରଣ କରିଛି ବନ୍ଦେ ଭାରତ ଅଭିଯାନରେ ବିଦେଶରୁ ଭାରତୀୟମାନଙ୍କୁ ବିମାନ ଯୋଗେ ଅଣାଯାଇଛି ଏକ ଟ୍ୱିଟ୍ ବାର୍ତ୍ତାରେ ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର ସେହି ଯାତ୍ରୀମାନଙ୍କୁ ସ୍ୱାଗତ ଜଣାଇଛନ୍ତି ଏୟାର ଇଣ୍ଡିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶାନ୍ତରଣ ବ୍ୟୁରୋ ଓ ଦିଲ୍ଲୀ ସରକାରଙ୍କ ସହଯୋଗ ପାଇଁ ଶ୍ରୀ ଜୟଶଙ୍କର ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ଦୂତାବାସର କର୍ମଚାରୀମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି

ସରକାରଙ୍କର ଅପରେସନ୍ ସମୁଦ୍ର ସେତୁ ଯୋଜନା ଅନୁସାରେ ଭାରତୀୟ ନୌବାହିନୀ ବିଦେଶରେ ଅଟକ ରହିଥିବା ଭାରତୀୟମାନଙ୍କୁ ଆଣୁଛି ସେମାନଙ୍କୁ ଆଶିବା ପାଇଁ ଆଇଏନ୍ଏସ ଜଲସ୍ୱା ଗତକାଲିଠାରୁ ଯାଇ ମାଲେରେ ନଙ୍ଗର ପକାଇଛି ଭାରତୀୟ ନୌବାହିନୀ ପ୍ରଥମ ପର୍ଯ୍ୟାୟରେ ଦୁଇହଜାରରୁ ଅଧିକ ବିଦେଶରେ ଥିବା ଭାରତୀୟଙ୍କୁ ସ୍ପଦେଶ ଆଶିବ ଏଥିପାଇଁ ଦୁଇଟି ଜାହାଜକୁ ମୁତୟନ କରାଯାଇଛି ଦେଶାନ୍ତରଣ ପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ ସକାଶେ ଲୋକମାନେ ସକାଳୁ ଆସି ମାଲେରେ ପହଞ୍ଚବାରେ ଲାଗିଛନ୍ତି ମାଲେସ୍ଥିତ ଭାରତୀୟ ଦ୍ରତାବାସ ସେହି ଲୋକମାନଙ୍କୁ ଆଶିବା କାର୍ଯ୍ୟରେ ସହାୟତା କରିବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କର ସହାୟତା ନେଉଛି ଯେଉଁ ଲୋକମାନେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଛନ୍ତି ଅଟକି ରହିଥିବା ପର୍ଯ୍ୟଟକ ଗର୍ଭବତୀ ମହିଳା ଓ ଦେଶାନ୍ତରୀତ ହୋଇ ଯାଇଥିବା ଶ୍ରମିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଣାଯିବ ମାଳଦ୍ୱୀପରେ ଭାରତର ହାଇକମିଶନର ସଞ୍ଜୟ ସୁଧୀର ମାଳଦ୍ୱୀପ ସରକାରଙ୍କ ସହାୟତା ପାଇଁ କୃତଞ୍ଜତା ଜଣାଇଛନ୍ତି ଆସନ୍ତା ସପ୍ତାହରେ ଆଇଏନ୍ଏସ୍ ମଗର ଏକହଜାରରୁ ଅଧିକ ଭାରତୀୟଙ୍କୁ ମାଳଦ୍ୱୀପରୁ ଆଶିବାର କାର୍ଯ୍ୟସୂଚୀ ରହିଛି

ସେମାନେ ସମସ୍ତେ ଜାମ୍ମ କାଶ୍ୱୀରର ଛାତ୍ରଛାତ୍ରୀ ଓ ବାଂଲାଦେଶରେ ଡାକ୍ତରୀ ଶିକ୍ଷା ନେଉଥିଲେ

ବାଂଲାଦେଶରେ ଭାରତୀୟ ହାଇକମିଶନ ରିବା ଗାଙ୍ଗୁଲି ଦାସ ଛାତ୍ରଛାତ୍ରୀମାନଙ୍କର ପ୍ରସ୍ଥାନ ପାଇଁ ବ୍ୟବସ୍ଥାର ତଦାରଖ କରିବା ପାଇଁ ବିମାନ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ

ଆଉ କିଛିଦିନ ମଧ୍ୟରେ ବାଂଲାଦେଶରୁ ଭାରତୀୟମାନଙ୍କୁ ଆଣିବା ପାଇଁ ଦିଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ବିମାନ ଚଳାଚଳ କରିବ

ଇତିମଧ୍ୟରେ ଆଇସିଏମ୍ଆର୍ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ ଜାରି ରଖିଛି

ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶାନ୍ତରିତ ହୋଇ ଆସିଥିବା ଶ୍ରମିକ ରହିଛନ୍ତି

ଏହି ଦୁର୍ଘଟଣା ଆଜି ସକାଳୁ ଘଟିଥିବାର ଜଣାପଡ଼ିଛି ଆଉ ଦୁଇଜଣ ଆହତ ଲୋକଙ୍କୁ ହସ୍କିଟାଲରେ ଚିକିତ୍ସା କରାଯାଉଛି ପୋଲିସ୍ କହିଛି ସେହି ଶ୍ରମିକମାନେ ଜଲ୍ନାରୁ ଭୁଶାବଳକୁ ରେଳଧାରଣା ଉପରେ ଯାଉଥିଲେ ଚାଲିକରି ଯାଉଥିବା ଯୋଗୁଁ କ୍ଲାନ୍ତ ହୋଇପଡ଼ିବାରୁ ସେମାନେ ରେଳ ଲାଇନ୍ ଉପରେ ଶୋଇପଡ଼ିଥିଲେ ଓ ଏହି ସମୟରେ ଏକ ମାଲ୍ବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା

ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଦୁର୍ଘଟଣା ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ରେଳମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଏହା ଏକ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା ଶ୍ରୀ ଶାହା ରେଳମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି

ସେହି କାରଖାନାରେ ବିସ୍କୋରଣ ଘଟିବାର ଗୁଜବ ପ୍ରଚାରିତ ହେବା ପରେ ଗତ ମଧ୍ୟରାତ଼ିରେ ଲୋକମାନେ ସେମାନଙ୍କ ଘରୁ ଭୟଭୀତ ହୋଇ ପଳାୟନ କରିଥିଲେ ଏମ୍ଏଚ୍ଏ ଡେନାଏଲ୍ ବିଶାଖାପଟନମ୍ରେ ଆଉ ଏକ ଗ୍ୟାସ୍ ନିର୍ଗମନ ହୋଇଥିବା ଖବରକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖଣ୍ଡନ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଏକ ସ୍ୱଷ୍ଟୀକରଣ ଦେଇ କହିଛନ୍ତି ଏହା ଏକ ଅତି ଛୋଟ ବୈଷୟିକ ତ୍ରଟି ଯୋଗୁଁ ହୋଇଥିଲା ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବାର ଥିଲା ମୁଖପାତ୍ର କହିଛନ୍ତି ଏହାକୁ ନିୟନ୍ତ୍ରଣାଧୀନ କରାଯାଇଛି ଓ ନିଷ୍ଟ୍ରିୟ ପ୍ରକ୍ରିୟା କାରି ରହିଛି ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାର ସେ କହିଛନ୍ତି ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ପାଇଁ ଏନ୍ଡିଆର୍ଏଫ୍ ଓ ଏନ୍ଇଇଆର୍ଆଇ ଟିମ୍ଗୁଡ଼ିକ ଘଟଣାସ୍ଥଳରେ ରହି କାର୍ଯ୍ୟ କରୁଛନ୍ତି

ସେହି ବିମାନଟି ଜଳନ୍ଧର ନିକଟରେ ନିୟମିତ ତାଲିମ କାର୍ଯ୍ୟ କରୁଥିଲା ବିମାନଟିରେ ବୈଷୟିକ ତ୍ରଟି ଦେଖାଦେବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିବାର କଣାପଡ଼ିଛି ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରୁ ନିରାପଦରେ ବାହାରି ଆସିଥିଲେ ପାଇଲଟଙ୍କୁ ଏକ ହେଲିକପୂର ସହାୟତାରେ ଉଦ୍ଧାର କରାଯାଇଛି ଦୁର୍ଘଟଣାର କାରଣ କାଶିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି

ଏହି ପଥକୁ କୈଳାସ ମାନସରୋବର ଯାତ୍ରା ପାଇଁ ବ୍ୟବହାର କରାଯିବ ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ସୀମା ସଡ଼କ ସଂଗଠନର ଇଂକିନିୟର ଓ କର୍ମଚାରୀମାନଙ୍କର ଉସର୍ଗୀକୃତ କାର୍ଯ୍ୟକୁ ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସୀମା ସଡ଼କ ସଂଗଠନ ଟିମ୍ ଅଭୃତପୂର୍ବ କାର୍ଯ୍ୟ କରି ଦେଖାଇଛି ଓ ଦେଶର ସୀମା ଅଞ୍ଚଳଗୁଡ଼ିକୁ ପରସ୍କର ସହ ସଂଯୋଗ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି

ପୂର୍ବରୁ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଏଭଳି ଏକ ପାର୍ଷି ଗଠନ କରାଯିବାକୁ ଅନୁରୋଧ କରିଥିଲେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଏହି ପାର୍ଷିର ଗଠନ କରାଯିବାକୁ ଜାତିସଂଘ ଅନୁରୋଧ କରିଛି ଏଥିରୁ ଖାଦ୍ୟାଭାବ ଓ ତତ୍ସମ୍ୟନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ଗରିବ ଦେଶଗୁଡ଼ିକୁ ସହାୟତା ଦିଆଯିବ

ଫେକ୍ ନ୍ୟୁଜ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ ଉଦ୍ୟମ ସ୍ପର୍ ପ ଆମେ ଆପଣମାନଙ୍କ ସମ୍ମୁଖରେ ପ୍ରକୃତ ସତ୍ୟ ଉପସ୍ଥାପନ କରୁଛ ଗତକାଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡ଼ିଓ ଚିତ୍ରରେ ବିଦେଶରୁ ଆସୁଥିବା ଭାରତୀୟ ବିମାନଯାତ୍ରୀମାନେ ସେମାନଙ୍କଠାରୁ ତିନିଗୁଣା ବିମାନଭଡ଼ା ନିଆଯାଇଥିବା ବିଷୟ ଉପରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା ସେମାନେ ଶାରୀରିକ ଦୂରତା ବଜାୟ ରକ୍ଷା କରିନଥିବାର ଦୂଶ୍ୟ ଏହି ଭିଡ଼ିଓରେ ଦେଖାଯାଇଥିଲା